ଏହିସବୁ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ପରେ ଏକ କୃଷକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଅଟଳ ବିହାରୀ ବାଜପେୟୀ ତିନିଟି ରାଜ୍ୟ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୃଷ୍ଟି କରିଥିଲେ ଏବଂ ତାଙ୍କର ବିକାଶନ୍ଦେଖୀ ବିଚାରଧାରା ଯୋଗୁଁ ଏହିସବୁ ରାଜ୍ୟ ଦ୍ରୁତଗତିରେ ପ୍ରଗତି ହାସଲ କରିଚାଲିଛନ୍ତି ସେ କହିଛନ୍ତି ସରକାର ବିକାଶ ପ୍ରତି ଉହର୍ଗୀକୃତ ଏବଂ ଜନସାଧାରରଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ଜୀବନଧାରଣକୁ ଆହୁରି ସହଜ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମନ୍ ସିଂଙ୍କ ନେତୃତ୍ୱରେ ରାଜ୍ୟ ଉନ୍ନତି ସୋପାନ ପରେ ସୋପାନ ଅତିକ୍ରମ କରିଚାଳିଛି ଛତିଶଗଡ଼ବାସୀଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦି କହିଛନ୍ତି ସେମାନଙ୍କପାଇଁ ରାଜ୍ୟରେ ବିକାଶ ପ୍ରତି ଉହର୍ଗୀକୃତ ଏକ ସ୍ଥାୟୀ ସରକାର ରହିପାରିଛି

ସେ କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ଅଭିଯାନ ସହିତ ତାଙ୍କ ସରକାର ଆଗେଇ ଚାଲିଛି ପିଏମ୍ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସନ୍ତାକାଲି ଶ୍ରଭାରମ୍ଭ ହେବାକ୍ ଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶରେ ଚିକିତ୍ସା ସ୍ରବିଧା ପ୍ରଦାନ କ୍ଷେତ୍ରରେ ଏକ କୀର୍ତ୍ତିମାନ ହେବ

ଶ୍ରୀ ମୋଦି ଆଜି ପୁନର୍ଦ୍ଧାର ହୋଇଥବା ତାଳଚେର ସାର କାରଖାନାର ଶ୍ରଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଝାରସ୍ତଗ୍ରଡ଼ା ବିମାନ ବନ୍ଦରକ୍ତ ମଧ୍ୟ ଉଦ୍ଘାଟନ କରିଛନ୍ତି ଏହି ବିମାନ ବନ୍ଦର ପଣ୍ଟିମ ଏସିଆକ୍ ଭାରତୀୟ ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନିତ କରିବା ସହ ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ଆଞ୍ଚଳିକ ଆକାଶପଥ ସଂଯୋଗକୁ ସହାୟତା ପ୍ରଦାନ କରିବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯୋଗାଯୋଗ ସାମଗ୍ରୀକ ବିକାଶର ପ୍ରାଶକେନ୍ଦ୍ର ସରକାର ଦେଶରେ ଯୋଗାଯୋଗ ବ୍ୟବସ୍ଥାକୁ ପରିବ୍ୟାପ୍ତ କରିବା ଦିଗରେ ଉଲ୍ଲେଖନୀୟ ପ୍ରୟାସ ଜାରି ରଖିଛନ୍ତି ସେ କହିଛନ୍ତି ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରତ ଉନ୍ତି ପରିଲକ୍ଷିତ ହେଉଛି ପିଏମ୍ ଆୟୁଷ୍ମାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣର ରାଞ୍ଚଠାରେ ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ

ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେବା ପ୍ରଦାନ କେନ୍ଦ୍ରରେ ମାଗଣା ଏବଂ ବିନା କାଗଜପତ୍ରରେ ଚିକିିି୍ସା ସୁବିଧା ଯୋଗାଇ ଦିଆଯିବ

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ସେବା ପ୍ରଦାନକାରୀ ନେଟ୍ୱର୍କ ମାଧ୍ୟମରେ ଦେଶ ବାହାରୁ ଆସି ସମଗ୍ର ଦେଶରେ ଉପଲହ୍ଧ ସେବା ସୁବିଧାକୁ ଅନାୟାସରେ ହାସଲ କରିପାରିବେ

ଏହି ଉହବ ଅବସରରେ ପ୍ରଧାନମନ୍ତ୍ରୀ ଚାଇବାସା ଏବଂ କୋଡରମା ମେଡିକାଲ୍ କଲେଜର ଭିଭିପ୍ରସ୍ତର ସ୍ଥାପନ କରିବେ ସେଠାରେ ସେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିବା ସହିତ ଏକ ଜନସଭାରେ ଉଦ୍ବୋଧନ ଦେବେ ରାଜନାଥ ରାଫେଲ୍ ରାଫେଲ୍ ଚୁକ୍ତିରେ ଅନିଲ୍ ଅମ୍ଘାନୀଙ୍କ କମ୍ପାନୀ ରିଲାୟନ୍ସ ଡିଫେନ୍ସକୁ ଅଂଶୀଦାର କରିବା ପଛରେ ତାଙ୍କର ହାତ ନାହିଁ ବୋଲି ପୂର୍ବତନ ଫରାସୀ ରାଷ୍ଟ୍ରପତି ଫ୍ରାନ୍କୋଇସ୍ ହଲାଣ୍ଡେଙ୍କ ଉକ୍ତିକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଖଶ୍ଚନ କରିଛନ୍ତି ଏହି ଅଭିଯୋଗ ସମ୍ପର୍ଣ୍ଣ ଭିଭିହୀନ ବୋଳି କହିବା ସହିତ ପ୍ରତିରକ୍ଷା ମନ୍ତଶାଳୟ ଏହି ବିବୃଭିକୁ ତର୍ଜମା କରୁଛି ବୋଲି ସେ କହିଛନ୍ତି ଆଜି ନୂଆଦିଲ୍ଲୀରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ରାଫେଲ୍ ଚୁକ୍ତି ଉପରେ ବିବାଦ ସୃଷ୍ଟି କରିବାର ଯଥାର୍ଥତା ନାହିଁ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର୍ କାରି ଏକ ବିବୃତ୍ତିରେ କୁହାଯାଇଛି ରିଲାୟନ୍ସ ଡିଫେନ୍ସକ୍ ଭାଗିଦାର ମନୋନୀତ କରିବା ନେଇ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍କୋଇସ୍ ହଲାଶ୍ଡେଙ୍କ ଏକ ବିବୃତ୍ତିକୁ ପ୍ରସାରିତ କରି ଗଣମାଧ୍ୟମ ଅନାବଶ୍ୟକ ବିବାଦ ସୃଷ୍ଟି କର୍ଥିଛି

ରାଫେଲ୍ କମ୍ପାନୀର ଏହା ସମ୍ପର୍ଣ୍ଣ ବ୍ୟାବସାୟିକ ବୁଝାମଣା ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା ଅଫ୍ସେଟ୍ ନିୟମାବଳୀ ମୁତାବକ ବିଦେଶୀ ନିର୍ମାଣକାରୀ କମ୍ପାନୀ ଏହାର ଅଂଶୀଦାର ଭାବେ କୌଣସି ଭାରତୀୟ କମ୍ପାନୀକୁ ଚୟନ କରିପାରିବ ବିଜେପି ରାହୁଲ୍ କଂଗ୍ରେସ ଅଧ୍ୟକ୍ଷ ରଂହୁଲ ଗାନ୍ଧିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଦିଆଯାଇଥିବା ଅଶାଳୀନ ମନ୍ତବ୍ୟକୁ ବିକେପି ତୀବ୍ର ନିନ୍ଦା କରିଛି ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ସ୍ୱାଧୀନ ଭାରତର କୌଣସି ରାଜନୈତିକ ଦଳର ଅଧ୍ୟକ୍ଷ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତୀଙ୍କ ବିରୁଦ୍ଦରେ ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ନାହାନ୍ତି

ସମ୍ଭାଦ ସରବରାହ ସଂସ୍ଥା ଆହୁରି କହିଛି ଦୁଇ ଜଣ ବନ୍ଧୁକଧାରୀଙ୍କୁ ମାରି ଦିଆଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି ଏକ ଟ୍ୱିଟ୍ ବାର୍ତ୍ତାରେ ଇରାନ୍ର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ୍ ଜାରିଫ୍ କହିଛନ୍ତି ଇରାନ୍ ଜନସାଧାରରଙ୍କର ଜୀବନ ରକ୍ଷାପାଇଁ ଦେଶ ତ୍ୱରିତ ଏବଂ ଦୂଢ଼ ଜବାବ ଦେବ ଏହି ଆକ୍ରମଣପାଇଁ ଆଇଏସ୍ଆଇଏସ୍ ନିଜକୁ ଦାୟୀ କରିଛି

ଆଜି ବେଙ୍ଗାଲୁରୁଠାରେ ଅନୁଷ୍ଠିତ କିଏସ୍ଟି ନେଟ୍ୱର୍କ ଉପରେ ମନ୍ତୀଗୋଷୀଙ୍କର ଦଶମ ସମୀକ୍ଷା ବୈଠକ ପରେ ମନ୍ତ୍ରୀଗୋଷୀର ମୁଖ୍ୟ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ୍ କୁମାର ମୋଦି କହିଛନ୍ତି କିଏସ୍ଟି ପରିଷଦର ସୁପାରିସ ଉପରେ ଆଧାରିତ ନକ୍ସା ମୁତାବକ ନୂଆ ଫର୍ମ ପ୍ରସ୍ତୁତିପାଇଁ ଇନ୍ଫୋସିସ୍କୁ କୁହାଯାଇଛି ଏହାଦ୍ୱାରା କିଏସ୍ଟି ନେଟ୍ୱର୍କରେ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସରଳ ହୋଇପାରିବ

ଇ ବାଣିଜ୍ୟ କ୍ଷେତ୍ରପାଇଁ ଟିଡିଏସ୍ ଓ ଟିସିଏସ୍ ବ୍ୟବସ୍ଥା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ

ରୀମା ଦାସ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭାରତୀୟ ଚଳଚ୍ଚିତ୍ର ମହାସଂଘ ଏଫ୍ଏଫ୍ଆଇଦ୍ୱାରା ଗଠିତ କନ୍ନଡ଼ ପ୍ରଯୋଜକ ରାଜେନ୍ଦ୍ର ସିଂ ବାବୁଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବଭାରତୀୟ ବିଚାରକ ମଣ୍ଡଳୀ ମୁମ୍ୟାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି